ବିଭିନ୍ନ ରାଜନୈତିକ ଦଳର ତାରକା ପ୍ରଚାରକମାନେ ନିଜ ନିଜର ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ସମର୍ଥନ ଯୋଗାଡ଼ କରିବା ସକାଶେ ତୋଫାନୀ ଗସ୍ତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରର ଦରଭଙ୍ଗା ଓ ଉତ୍ତର ପ୍ରଦେଶର ବଣ୍ଡାଠାରେ ଆଜି ନିର୍ବାଚନୀ ସଭାଗୁଡ଼ିକରେ ଉଦ୍ବୋଧନ ଦେବେ ଅପରାହୁରେ ସେ ବାରାଣାସୀରେ ଏକ ରୋଡ୍ ଶୋ' କରିବେ ବିଜେପି ସଭାପତି ଅମିତ୍ ଶାହା ଉତ୍ତର ପ୍ରଦେଶର ଗାଜିପୁର ଓ ଉନ୍ନାଓଠାରେ ସାଧାରଣ ସଭାଗୁଡ଼ିକରେ ଉଦ୍ବୋଧନ ଦେଉଥିଲାବେଳେ କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି ରାଜସ୍ଥାନର ଆକ୍ମୀର୍ ଓ କୋଟାଠାରେ ଆକି ସାଧାରଣ ସଭାଗୁଡ଼ିକରେ ଉଦ୍ବୋଧନ ଦେବାର କାର୍ଯ୍ୟସ୍ଟଚୀ ରହିଛି ରାଜସ୍ଥାନର କଲୋର୍ଠାରେ ଉଦ୍ବୋଧନ ଦେଲାବେଳେ କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି କହିଛନ୍ତି ପାର୍ଟିର ନ୍ୟାୟ ଯୋଜନା ଗରିବ ଶ୍ରମିକ ଓ କ୍ଷୁଦ୍ର ବ୍ୟବସାୟୀମାନଙ୍କ ହିତ ସାଧନ କରିବ

ପାର୍ଟିର ଟାଣୁଆ ନେତା ଅଶୋକ ଗେହଲଟ୍ ସଚିନ୍ ପାଇଲଟ୍ ଅବିନାଶ୍ ପାଣ୍ଡେ ଓ ଆନନ୍ଦ କୁମାର ମଧ୍ୟ କୋର୍ସୋର୍ରେ ପ୍ରଚାର କାର୍ଯ୍ୟ ଚଳାଇଛନ୍ତି ବିକେପି ସଭାପତି ଅମିତ୍ ଶାହା ଜଲୋର୍ଠାରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବେ ଏବଂ ଆସନ୍ତାକାଲି କୋଧ୍ପୁରଠାରେ ଏକ ରୋଡ୍ ଶୋ'ରେ ଯୋଗ ଦେବେ ବିଜେପିର ପ୍ରକାଶ ଜାଭ୍ଡେକର ବସୁନ୍ଧରା ରାଜେ ଅବିନାଶ୍ ରାୟ ଖାନ୍ନା ଓ ସୁଧାଂଶୁ ତ୍ରିବେଦୀ ଆଦି ପ୍ରମୁଖ ନେତାମାନେ ପ୍ରଚାର କାର୍ଯ୍ୟ ଚଳାଇଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ବାଡ୍ରା ଉତ୍ତର ପ୍ରଦେଶର ଜଲାଉଁଠାରେ ଆଜି ପ୍ରଚାର କରିବେ ବିଏସ୍ପି ମୁଖ୍ୟ ମାୟାବତୀ ସାହାଜାହାଁପୁର ଓ କନୌଜରେ ଆଜି ଉଦ୍ବୋଧନ ଦେବାର କାର୍ଯ୍ୟସ୍ଟଚୀ ରହିଛି

ଜନ୍ମୁ କାଶ୍ମୀରର ଅନନ୍ତନାଗ୍ ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଆସୁଥିବା କୁଲ୍ଗାଓଁ କିଲ୍ଲାର ସବୁ ଭୋଟ୍ଗ୍ରହଣ କେନ୍ଦ୍ରରେ ମଧ୍ୟ ସେଦିନ ଭୋଟ୍ ନିଆଯିବ

ଏହି ନିର୍ବାଚନ ମଣ୍ଡଳୀଗୁଡ଼ିକ ହେଲା ସୋରଡ଼ା ବଣାଇଁ ସୁନ୍ଦରଗଡ଼ ଦଶପଲ୍ଲା ଅତାବିରା ବରଗଡ଼ ପଦ୍କପୁର ଓ ବ୍ରଜରାଜନଗର ଜଣେ ପ୍ରାର୍ଥୀଙ୍କଦ୍ୱାରା ଇଭିଏମ୍ ଭାଙ୍ଗିଦିଆଯିବା ଏବଂ ପ୍ରକ୍ରିୟାଗତ ତ୍ରଟି ସମେତ ବିଭିନ୍ନ କାରଣକୁ ନେଇ ସେହିସବୁ ଭୋଟ୍ଗ୍ରହଣ କେନ୍ଦ୍ରରେ ମତଦାନକୁ ସ୍ଥଗିତ ରଖାଯାଇଥିଲା ନାଗାଲ୍ୟାଣ୍ଡର ଗୋଟିଏ ଭୋଟ୍ଗ୍ରହଣ କେନ୍ଦ୍ରରେ ମଧ୍ୟ ଆକି ସାନି ଭୋଟ୍ ନିଆଯାଉଛି ମୁମ୍ୟାଇରେ ବହୁସଂଖ୍ୟକ ଲୋକଙ୍କୁ ଭୋଟ୍ ଦେବାପାଇଁ ଉତ୍ସାହିତ କରିବା ସକାଶେ ମହାରାଷ୍ଟ୍ରର ନିର୍ବାଚନ କାର୍ଯ୍ୟାଳୟ ପକ୍ଷର୍ତ ବ୍ୟାପକ ପଦକ୍ଷେପ ନିଆଯାଇଛି ପିଏମ୍ ର୍ୟାଲି ଦରଭଙ୍ଗା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସନ୍ତାସବାଦ ଓ ଜାତୀୟ ନିରାପତ୍ତା ଦେଶ ଆଗରେ ଆହ୍ବାନ ଭାବେ ଉଭା ହୋଇଛି ବିହାର ଦରଭଙ୍ଗାଠାରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ମୋଦି କହିଛନ୍ତି ସନ୍ତାସବାଦୀ ଯୋଗୁଁ ଦେଶର ଗରିବ ଲୋକମାନେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି ସେ କହିଛନ୍ତି ସନ୍ତାସବାଦକୁ ଦମନ କରାଯିବା ପରେ ନିରାପତ୍ତା ବାବଦରେ ଖର୍ଚ୍ଚ ହେଉଥିବା ଅର୍ଥକ୍ ଜନକଲ୍ୟାଣ ପାଇଁ ଖର୍ଚ୍ଚ କରାଯାଇପାରିବ ଶ୍ରୀ ମୋଦି କହିଛନ୍ତି ବିରୋଧୀ ଦଳ ଦେଶବାସୀଙ୍କ ପ୍ରକୃତ ଆଭିମୁଖ୍ୟକୁ ବୁଝିବାରେ ବ୍ୟଥ ହୋଇଛନ୍ତି

କଂଗ୍ରେସ୍ ଲିଷ୍ଟ କଂଗ୍ରେସ୍ କେନ୍ଦ୍ରୀୟ ନିର୍ବାଚନ କମିଟି ବାରାଣସୀ ଲୋକସଭା ନିର୍ବାଚନ ଆସନ ପାଇଁ ଅଜୟ ରାୟଙ୍କୁ ପ୍ରାର୍ଥୀ କରିଥିଲାବେଳେ ଗୋରଖ୍ପୁର ପାଇଁ ମଧୁସ୍ତଦନ ତିୱାରୀଙ୍କୁ ପ୍ରାର୍ଥୀ କରିଛି

କାଲି ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଶେଷ ଦିନ

ଜେକେ ଟେରରିଷ୍ଟସ୍ ଜନ୍ମୁ କାଶ୍ମୀରର ଅନନ୍ତନାଗ କିଲ୍ଲାରେ ଆକି ସକାଳୁ ବିକ୍ବେହେଡ଼ା ଅଞ୍ଚଳରେ ନିରାପତ୍ତା ବାହିନୀ ଯବାନ ଓ ସନ୍ତାସବାଦୀମାନଙ୍କ ମଧ୍ୟରେ ଘଟିଥିବା ସଂଘର୍ଷରେ ଦ୍ରଇ ଜଣ ସନ୍ତାସବାଦୀ ପ୍ରାଣ ହରାଇଛନ୍ତି ଗତ ରାତିର୍ ଏହି ସନ୍ତାସବାଦୀ ବିରୋଧ୍ୟ କାର୍ଯ୍ୟାନ୍ରଷାନ ଆରମ୍ଭ ହୋଇଥିଲା ସେହି ଅଞ୍ଚଳରେ ସନ୍ତାସବାଦୀମାନେ ଲୁଚି ରହିଥିବାର ଗୁପ୍ତ ସୂଚନା ମିଳିଥିଲା ଆକାଶବାଣୀ ସହ କଥାବାର୍ଭାବେଳେ ରାଜ୍ୟ ଡିଜିପି ଦିଲ୍ବାଗ୍ ସିଂ କହିଛନ୍ତି ଗତ କିଛିଦିନ ଧରି ସେହି ଅଞ୍ଚଳରେ ସନ୍ତାସବାଦୀମାନେ ସକ୍ରିୟ ଥିଲେ ଓ ଅଞ୍ଚଳରେ ଲୋକମାନେ ଆତଙ୍କିତ ହୋଇ ରହିଥିଲେ

ସନ୍ତାସବାଦୀମାନଙ୍କର ମୃତ୍ୟୁ ଘଟିବା ସହ ଲୋକମାନେ ଆଶ୍ୱସ୍ତି ଲାଭ କରିଛନ୍ତି

ପୂର୍ବରୁ ଏହି ଅନୁରୋଧକୁ ସୁପ୍ରିମ୍କୋର୍ଟ ଖାରଜ କରିଥିଲେ

ଉତ୍ତର ପ୍ରଦେଶ ସନ୍ତାସବବାଦୀ ନିରୋଧ ସ୍କ୍କାଡ଼ ସହ ମିଳିତ କାର୍ଯ୍ୟାନ୍ରଷ୍ଠାନରେ ଏନ୍ଆଇଏ ପକ୍ଷର୍ ସଇଦ୍ପ୍ରର ଇମ୍ମା ଗାଁରେ ଅନେକ ଘରେ ଗତକାଲି ଚଢ଼ାଉ କରିଥିଲା ଗତବର୍ଷ ଡିସେମ୍ବର ମାସରେ ଆଇଏସ୍ ସନ୍ତାସବାଦୀ ଗୋଷ୍ଠୀ ସହ ସମ୍ପର୍କ ରଖିଥିବା ଏକ ଦଳକୁ ଠାବ କରିବା ପରେ ଏନ୍ଆଇଏ ପକ୍ଷର୍ ଏହା ଥିଲା ପଞ୍ଚମ ପଦକ୍ଷେପ

ଆମେରିକା ସହ ପରମାଣୁ କଥାବାର୍ତ୍ତାରେ ଅଚଳାବସ୍ଥା ସୃଷ୍ଟି ହେବା ପରେ କିମ୍ କୋଙ୍ଗ୍ ଉନ୍ ରୁଷ୍ ରାଷ୍ଟ୍ରପତିଙ୍କ ସହ କଥାବାର୍ତ୍ତା କରିଛନ୍ତି ଗତ ଫେବୟାରୀ ମାସରେ ଡୋନାଲ୍ଡ୍ ଟ୍ରମ୍ପ୍ ଓ କିମ୍ ଜୋଙ୍ଗ୍ ଉନ୍ଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା କୋରିଆ ଉପଦ୍ୱୀପରେ ଉତ୍ତେଜନା ହ୍ରାସ ପାଇଁ ଉଦ୍ୟମରେ ସହଯୋଗ କରିବାକୁ ଶ୍ରୀ ପୁତିନ୍ କିମ୍ ଜୋଙ୍ଗ୍ ଉନ୍ଙ୍କୁ କହିଛନ୍ତି ଓ ଉତ୍ତର କୋରିଆ ସହ ଅର୍ଥନୈତିକ ସହଯୋଗ ବୃଦ୍ଧି କରିବାକୁ ଚାହିଁଛନ୍ତି କୋରିଆ ଉପଦ୍ୱୀପରେ ପରମାଣୁ ସମସ୍ୟାର ରାଜନୈତିକ ଓ କ୍ରଟନୈତିକ ସମାଧାନ ଉପରେ ଆଜିର କଥାବାର୍ତ୍ତାରେ ଆଲୋକପାତ କରାଯିବା କଥା ରୁଷ୍ କହିଥିଲେ ହେଁ କୌଣସି ମିଳିତ ବିବୃତ୍ତି ପ୍ରକାଶ ପାଇବା କିମ୍ବା ରାଜିନାମା ସ୍ୱାକ୍ଷରିତ ହେବାର ଯୋଜନା ନାହିଁ

ବାହାରିନ୍ ପଦକ ତାଲିକାର ଶୀର୍ଷ ସ୍ଥାନରେ ରହିଥିବାବେଳେ ଚୀନ୍ ଦ୍ୱିତୀୟ ଓ କାପାନ ତୃତୀୟ ସ୍ଥାନରେ ରହିଛି ବ୍ୟାଡ୍ମିଣ୍ଟନ୍ ଚୀନ୍ର ଓ୍ୱହାନ୍ଠାରେ ଚାଲିଥିବା ଏସିଆ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାରେ ଭାରତର ପିଭି ସିନ୍ଧୁ ଓ ସମୀର ବର୍ମା କ୍ୱାର୍ଟର୍ ଫାଇନାଲ୍କୁ ଉଠିଛନ୍ତି

ବର୍ତ୍ତମାନ ସେ ଚୀନ୍ର ନବାଗତ କାଇ ୟାନ୍ୟାନ୍ଙ୍କ ସହ ମୁକାବିଲା କରିବେ

ତେଣେ ମିକୁ ଡବଲ୍ସ୍ ଯୋଡ଼ି ଉତ୍କର୍ଷ ଅରୋଡା କରିସ୍କା ଓ୍ୱାଡ୍କର୍ ଏବଂ ଭେଙ୍କଟ୍ ପ୍ରସାଦ ଓ କୁହି ଦେବାଙ୍ଗନ୍ ପ୍ରତିଯୋଗିତାର୍ ବାଦ୍ ପଡ଼ିଚ୍ଚନ୍ତି